ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରକୃତିରେ ଭାରସାମ୍ୟ ନିଶ୍ଚିତ କରିବା ଲାଗି ସୁରକ୍ଷା ସଂରକ୍ଷଣ ଏବଂ ପ୍ରକୃତିକୁ ଭଲପାଇବା ଆମ ସମସ୍ତଙ୍କର ସାମୃହିକ ଦାୟିତ୍ୱ

ସେ କହିଛନ୍ତି ଏଥିପାଇଁ ବର୍ଷାକୁ ଦୋଷ ଦେବାର କୌଣସି କାରଣ ନାହିଁ କାରଣ ମଣିଷ ସମାଜ ହିଁ ପ୍ରକୃତି ସକାଶେ ବିପଦ ସୃଷ୍ଟି କରୁଛି

ସେ କହିଛନ୍ତି ସାରା ବିଶ୍ୱରେ ସମସ୍ତେ ମିଳିମିଶି ଚଳିବା ପାଇଁ ଇଚ୍ଛା ପ୍ରକାଶ କରିବାର ମହତ ଓ ସଠିକ୍ ଗୁଣ ଯୋଗୁଁ ସେହି ଫୁଟ୍ବଲ ଖେଳାଳୀ ବାଳକମାନଙ୍କୁ ଓ ତାଙ୍କର କୋଚ୍ଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତେ ଆଗେଇ ଆସିଥିଲେ ସେମାନଙ୍କୁ ଠିକଣା ସମୟରେ ଗୁମ୍ଫାରୁ ବାହାରକୁ ଆଣିବା ପାଇଁ ସାରା ବିଶ୍ୱରେ ଉଦ୍ବେଗ ସୃଷ୍ଟି କରିଥିଲା କାରଣ ଠିକଣା ସମୟରେ ସେମାନଙ୍କୁ ବାହାରକୁ ଅଣାଯାଇ ନଥିଲେ ପ୍ରବଳ ବର୍ଷା ଯୋଗୁଁ ଗୁମ୍ଫା ଚାରିପାଖରେ ଆହୁରି ପାଣି ବୃଦ୍ଧି ପାଇଥାନ୍ତା ଫଳରେ ସେମାନଙ୍କୁ ବାହାରକୁ ଆଣିବା ପାଇଁ କେଇମାସ ସମୟ ଲାଗିଯାଇଥାନ୍ତା କଲେଜରେ ପ୍ରବେଶ କରୁଥିବା ବିଦ୍ୟାର୍ଥୀମାନଙ୍କୁ ଉପଦେଶ ଦେଇ ଶ୍ରୀ ମୋଦି କହିଛନ୍ତି ଶାନ୍ତରହି କୀବନକୁ ଉପଭୋଗ କରିବା ସଙ୍ଗେସଙ୍ଗେ ଜୀବନରେ ଆତ୍ମସନ୍ତୋଷ ଓ ଆନନ୍ଦ ପାଇଁ ସବୁବେଳେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ପୁସ୍ତକର ବିକଳ୍ପ ନାହିଁ କିନ୍ତୁ ବିଦ୍ୟାର୍ଥୀମାନେ ନୂଆ କୁଶଳତା ଭାଷା ଓ ସଂସ୍କୃତିକୁ ଆବିଷ୍କାର କରିବା ପାଇଁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଅବହେଳିତ ଶ୍ରେଣୀରୁ ଆସିଥିବା ବିଦ୍ୟାର୍ଥୀମାନଙ୍କ ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ନିଷ୍ଠା ଓ ଧୈର୍ଯ୍ୟ ଯୋଗୁଁ ସେମାନେ ସବୁ ସୀମା ସରହଦ ଅତିକ୍ରମ କରି ନିଜର ଲକ୍ଷ୍ୟସ୍ଥଳରେ ପହଂଚିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ରାୟବରେଲିର ଦୁଇଜଣ ଆଇଟି ବିଶେଷଜ୍ଞ ବିଷୟ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ସେମାନେ ବିକଶିତ କରିଥିବା ସ୍ମାର୍ଟ ଗାଓଁ ଆପ୍ ସାରା ବିଶ୍ୱରେ ଗାଁଗଣ୍ଡାଗୁଡ଼ିକ ସହ ସଂଯୋଗ ସ୍ଥାପନ କରିବାରେ ସମର୍ଥ ହୋଇପାରିଛି ମହାରାଷ୍ଟ୍ର ପନ୍ଧାରପୁର ଯାତ୍ରାକଥା ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଞ୍ଜାନେଶ୍ୱର ନମ୍ଦେବ ଏକନାଥ ତୁକାରାମ ଓ ରାମଦାସଙ୍କ ଭଳି ସାଧୁସନ୍ଥମାନଙ୍କର ମହତ ବାଣୀ ଗଣଶିକ୍ଷା ଭଳି କ୍ଷେତ୍ରରେ ଆଜି ମଧ୍ୟ ତାପୂର୍ଯ୍ୟ ରଖିଛି ସେ କହିଚ୍ଚନ୍ତି ସେମାନଙ୍କର ଏହି ମହତ ବାଣୀ ଅନ୍ଧବିଶ୍ୱାସ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଶକ୍ତି ଯୋଗାଉଛି ଏବଂ ଭରୁଦ୍ ବା ଅଭଙ୍ଗ ଭଳି ବାର୍ତ୍ତା ସଦ୍ଭାବନା ପ୍ରେମ ଓ ଭ୍ରାତୃତ୍ୱ ପାଇଁ ପ୍ରେରଣା ଯୋଗାଉଛି ଶ୍ରୀମୋଦି କହିଛନ୍ତି ସେମାନଙ୍କର ଏହି ବାଣୀ ଭକ୍ତି ବଳରେ ଅନ୍ଧବିଶ୍ୱାସ ବିରୁଦ୍ଧରେ ସମାଜକୁ ସଂଗ୍ରାମ କରିବା ପାଇଁ ଶକ୍ତି ଓ ସାମର୍ଥ୍ୟ ଯୋଗାଉଛି ଆନନ୍ଦ ଉଲ୍ଲାସର ସହ ଗଣେଶ ଉତ୍ସବ ପାଳନ କରିବା ପାଇଁ ସେ ଲୋକମାନଙ୍କୁ ଆହ୍ପାନ ଜଣାଇବା ସଙ୍ଗେସଙ୍ଗେ ଉହବକୁ ପରିବେଶ ଉପଯୋଗୀ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ସୁନ୍ଦର ସିଂ ଗୁର୍ଜରଙ୍କ ଭଳି ଦିବ୍ୟାଙ୍ଗଙ୍କ ବଳିଷ ମନୋବଳ ଓ ସାହସ ପ୍ରତି ପ୍ରଧାନମନ୍ତ୍ରୀ ସାଲ୍ୟୁଟ୍ ଜଣାଇଛନ୍ତି

ଆସାମ ଏନ୍ଆର୍ସି ଜାତୀୟ ନାଗରିକ ରେଜିଷ୍ଟରର ଚିଠା ପ୍ରକାଶନର ଅବ୍ୟବହିତ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗୌହାଟୀଠାରେ ଆଜି ଅପରାହ୍ନରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ବହୁ ପ୍ରତୀକ୍ଷିତ ଜାତୀୟ ନାଗରିକ ରେଜିଷ୍ଟର ଚିଠା ଆସନ୍ତାକାଲି ପ୍ରକାଶ ପାଇବ ଏହି ଚିଠା ସଂପର୍କରେ ତାଙ୍କ ସରକାରଙ୍କ ମତାମତ ବିଷୟରେ ମୁଖ୍ୟମନ୍ତ୍ରୀ ଆଜି ସର୍ବଦଳୀୟ ବୈଂକରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି

ଚିଠା ପ୍ରସ୍ତୁତି ନେଇ ଆତଙ୍କିତ ନ ହେବା ନେଇ ମୁଖ୍ୟମନ୍ତ୍ରୀ ସୋନୱାଲ ଲୋକମାନଙ୍କୁ କହିଛନ୍ତି ଯେଉଁମାନଙ୍କ ନାମ ଏହି ଚିଠାରେ ନାହିଁ ସେମାନଙ୍କ ନାମ ଚିଠାରେ ଦରଜ କରିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ବୋଲି କୁହାଯାଇଛି

ଲକ୍ଷ୍ମୌ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ତିନିଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୃଷଳଧାରାରେ ବର୍ଷା ଲାଗିରହିଥିଲା ବର୍ଷା କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ସେହି ଜଳ ପହଞ୍ଚବାର ଆଶା କରାଯାଉଛି

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଳୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ନିମନ୍ତେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଜୋଙ୍ଗଡାରି ଘୂର୍ଣ୍ଣିଝଡ଼ର ପ୍ରଭାବରେ ମାଏ ବିଭାଜିତ ଅଞ୍ଚଳରେ ରାତି ଗୋଟାଏ ସମୟରେ ଭୂସ୍ଖଳନ ହୋଇଥିଲା ପୂର୍ବାଞ୍ଚଳ ଜାପାନରେ ଝଡ଼ ସହ ପ୍ରବଳ ବର୍ଷା ମଧ୍ୟ ହୋଇଛି

ବ୍ୟାଡମିଣ୍ଟନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସୌରଭ ବର୍ମା ରଷିଆନ୍ ଓପନ୍ ବ୍ୟାଡମିଷ୍ଟନ ଟ୍ରଫି ହାସଲ କରିଛନ୍ତି

ଓମେନ୍ସ ହକି ଲଣ୍ଡନଠାରେ ଚାଲିଥିବା ବିଶ୍ୱକପ୍ ମହିଳା ହକିର ଚୂଡ଼ାନ୍ତ ଦଳଗତ ମ୍ୟାଚ୍ରେ ଭାରତ ଆଜି ଆମେରିକାକୁ ଭେଟିବ

ଭାରତ ଓ ଆମେରିକାକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିବା ସଡ୍ଡେ ଭାରତ ଅଧିକ ଗୋଲ୍ ସ୍କୋର କରି ତୂତୀୟ ସ୍ଥାନ ହାସଲ କରିଛି ଆୟାର୍ଲାଣ୍ଡ ପ୍ରଥମ ସ୍ଥାନରେ ରହିଛି ଏବଂ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛି